ନକ୍ଭି ଜେ ଆଣ୍ଡ କେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଚ୍ଚର କାର୍ଯ୍ୟକାରିତା ପାଇଁ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ସକାଶେ ସଂଖ୍ୟାଲଘୁ ମନ୍ତ୍ରଣାଳୟର ଏକ ଦଳ ଦୁଇଦିନିଆ କାଶ୍ମୀର ଗସ୍ତରେ ଯାଇ ପହଞ୍ଚୁଛନ୍ତି

ଏଥିପାଇଁ ଏହି ଦଳ ଜାମ୍ମୁ ଓ କାଶୁୀର ଏବଂ ଲଦାଖ ଅଞ୍ଚଳରେ ବିଦ୍ୟାଳୟ ମହାବିଦ୍ୟାଳୟ ଦକ୍ଷତା ବୃଦ୍ଧି କେନ୍ଦ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସ୍ରବିଧାଗ୍ରଡ଼ିକର ଆବଶ୍ୟକତାକୃ ଆକଳନ କରିବ ସେହି ଅଞ୍ଚଳରେ ସାମାଜିକ ଅର୍ଥନୈତିକ ବିକାଶ ପ୍ରକଳ୍ପଗୁଡ଼ିକର ସମ୍ଭାବନା ସଂକ୍ରାନ୍ତରେ ମଧ୍ୟ ଏହି ଟିମ୍ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ ଆସାମ ଏନ୍ଆର୍ସି ନୋଟିସ୍ ଆସାମ ସରକାର କହିଛନ୍ତି ଚୂଡାନ୍ତ ଜାତୀୟ ନାଗରିକ ପଞ୍ଜିକାରେ ଯେଉଁ ବ୍ୟକ୍ତିମାନଙ୍କର ନାମ ନାହିଁ ସେମାନଙ୍କର ଭାରତୀୟ ନାଗରିକତା ସଂକ୍ରାନ୍ତରେ ବିଦେଶୀମାନଙ୍କ ପାଇଁ ପ୍ରାଧିକରଣ ନିଷ୍ପଭି ନନେଲା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯିବ ନାହିଁ

ଏ ସଂକ୍ରାନ୍ତରେ ଖୁବ୍ଶୀଘ୍ର ସରକାର ବିଜ୍ଞପ୍ତି ଜାରି କରିବେ

ପଞ୍ଜିକରଣ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ତଦାରଖ କରୁଛନ୍ତି ପିଏମ୍ ଜେଟ୍ଲୀ ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ଅରୁଣ ଜେଟ୍ଲୀଙ୍କ ପରିବାର ସଦସ୍ୟଙ୍କୁ ଆଜି ସାକ୍ଷାତ୍ କରିଛନ୍ତି ଗତ ଶନିବାର ଦିନ ଅରୁଣ ଜେଟ୍ଲୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଶ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି

ଡିକିଟାଲ ପରିବର୍ତ୍ତନଶୀଳ କାରିଗରୀ ବିଦ୍ୟା ଅଭିନବତା କ୍ଷେତ୍ରରେ ବିକାଶ ଏବଂ ଡିଜିଟାଲ ଦେଶନେଶ କ୍ଷେତ୍ରରେ ଉନ୍ନତି ସଂକ୍ରାନ୍ତ ଅଧିବେଶନରେ ଉଦ୍ବୋଧନ ଦେଇ ସାରି ଶ୍ରୀ ମୋଦି ତାଙ୍କର ତିନିଦେଶୀୟ ଗସ୍ତ ସମାପ୍ତ କରିଛନ୍ତି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଜଳ ସଂରକ୍ଷଣ ସୌରଶକ୍ତିର ଉପଯୋଗ ଓ ନିରନ୍ତର ଭବିଷ୍ୟତ ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଭାରତର ଉଦ୍ୟମକୁ ସେ ଆଲୋକପାତ କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ଏକ ଦ୍ୱିପକ୍ଷ ପ୍ରସଙ୍ଗ ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଆପୋଷ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ କରିବା ପାଇଁ ଭାରତ ଓ ଆମେରିକା ସହମତ ହୋଇଛନ୍ତି କାଶ୍ମୀର ସଂକ୍ରାନ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ତୂତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଷ୍ଟଭାବେ ଅଗ୍ରାହ୍ୟ କରିଛନ୍ତି

ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ୍ତାବେ ଆଲୋଚନା ହୋଇଥିବା ଜଣାପଡିଛି ଏସ୍ସି ଚିଦାମ୍ଘରମ ଆଇଏନ୍ଏକ୍ ମେଡ଼ିଆ କଳାଧନ ବୈଧ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମଙ୍କୁ ଜେରା ସଂକ୍ରାନ୍ତ ପ୍ରତିଲିପି ଯୋଗାଇବା ପାଇଁ ଶ୍ରୀ ଚିଦାୟରମଙ୍କ ଓକିଲ ବରିଷ ଆଇନ୍ଜୀବୀ କପିଲ ଶିବଲ ଆଜି ଅଦାଲତରେ ଦାବି କରିଛନ୍ତି ଶ୍ରୀ ଶିବଲ କହିଛନ୍ତି ଅଭିଯୁକ୍ତଙ୍କୁ ହାଜତରେ ରଖିବା ଆଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏଣୁତେଣୁ ପ୍ରମାଣପତ୍ର ଅଦାଲତକୁ ଦିଆଯାଇପାରିବ ନାହିଁ ସୁପ୍ରିମକୋର୍ଟର ଜଷ୍ଟିସ ଆର୍ ବାନ୍ଧମତି ଓ ଏଏସ୍ ବୋପନ୍ଧାଙ୍କ ପୀଠ ଆଗରେ ମାମଲାର ଶୁଣାଣି ଚାଲିଛି

ସୁଦାନରେ କାତିସଂଘର ରାଷ୍ଟ୍ରଦୂତ ଓମର ମହମ୍ମଦ ସିଦ୍ଦିକ୍ ପରିଷଦରେ କହିଛନ୍ତି ବର୍ଭମାନ ଡରଫୁରରେ ଶାନ୍ତି ରକ୍ଷା ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ରହିଛି ଏବଂ ସୁଦାନ ବାହାରକୁ ଅସ୍ତ୍ରଶସ୍ତ ଓ ଜବାନ ମାନଙ୍କର ଆତଯାତ ପାଇଁ ସରକାରଙ୍କ କଟକଣା ଉଠାଇ ଦିଆଯିବାର ଆବଶ୍ୟକତା ରହିଛି

ନେପାଳର ମୌଳିକ ଡ଼ାଞ୍ଚା ଓ ପରିବହନ ମନ୍ତ୍ରୀ ରଘୁବୀର ମହାସେଠ୍ ଏବଂ ଭାରତୀୟ ରାଷ୍ଟ୍ରଦୂତ ମନ୍ଜିବ ସିଂହ ପୁରୀ ଗତକାଲି ସଂଧ୍ୟାରେ କାଠମାଶ୍ଚୁରୁ ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି

ଯାତ୍ରୀମାନଙ୍କ ପାଇଁ ଅନ୍ଲାଇନ୍ରେ ଟିକଟ ଉପଲହ୍ଧ ଅଛି

ଦୁଇଦେଶ ମଧ୍ୟରେ ଗମନାଗମନ ବୃଦ୍ଧି ପାଇଁ ବାକି ଦୁଇଟି ରୁଟ୍ରେ ବସ୍ସେବା ଆରମ୍ଭ କରାଯିବ ଜେ ଆଣ୍ଡ କେ ମେଡିସିନ୍ କାଶ୍ମୀରର ଡିଭିଜନାଲ୍ କମିଶନର ବସିର ଅହମ୍ମଦ ଖାଁ କହିଛନ୍ତି ସରକାରୀ ହସ୍କିଟାଲଗୁଡ଼ିକରେ ଜୀବନରକ୍ଷାକାରୀ ଔଷଧପତ୍ରଗୁଡ଼ିକର ଅଭାବ ନାହିଁ ଏବଂ ଆବଶ୍ୟକତା ସ୍ଥଳେ ଡାକ୍ତରଖାନାଗୁଡ଼ିକୁ ସବୁ ପ୍ରକାର ସାହାଯ୍ୟ ସରକାର ଯୋଗାଇ ଦେଉଛନ୍ତି କାଶ୍କୀର ଉପତ୍ୟକାରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଔଷଧପତ୍ର ଉପଲହ୍ଧତା ସଂକ୍ରାନ୍ତ ସମୀକ୍ଷା ବୈଠକରେ ଶ୍ରୀ ଅହମ୍ମଦ ଏହା କହିଛନ୍ତି

ରୋଷ୍ଡୋନିଆ ରାଜ୍ୟର ଉତ୍ତର ପଣ୍ଟିମାଞ୍ଚଳ ଜଙ୍ଗଲରେ ଜୋର୍ରେ ନିଆଁ ଲାଗିଥିବାରୁ ଧୃଆଁରେ ପୋର୍ଟ୍ ଭେଲୋ ନଗରୀ ଆଚ୍ଛାଦିତ ହୋଇଯାଇଛି ଅଗ୍ରିସମ ବିଭାଗ ପକ୍ଷରୁ ସେହି ଅଞ୍ଚଳରେ ନିଆଁ ଲିଭାଇବା ପାଇଁ ଜୋରସୋରରେ ଉଦ୍ୟମ ଅବ୍ୟାହତ ରହିଛି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ସେହି ବୃହତ୍ ଜଙ୍ଗଲରୁ ନିଆଁ ଲିଭାଇବା ଅତ୍ୟନ୍ତ ଗୁରୁତ୍ୱପୂଣର୍ଣ ବୋଲି ମନେ କରାଯାଉଛି

ବ୍ରାଜିଲ ଇସ୍ରାଇଲରୁ ଏକ ବିମାନକୁ ସହାୟତା ଭାବେ ଗ୍ରହଣ କରିଛି